ଆଣ୍ଟିଜେନ୍ ପରୀକ୍ଷଣ ମଧ୍ଧ ବହୁମାତ୍ରାରେ କରାଯାଉଛି

ଏହି ସମୟରେ ସହରାଞଳ ଏବଂ ଗ୍ରାମାଞଳରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ କରିବେ ସଟ୍ଡାଉନ୍ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ

ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ଧମ ଉପଦେଷା ମାନସ ମଙ୍ଗରାଜ ସ୍ଚନା ଦେଇଛନ୍ତି

ସେ ଆହୁରି କହିଛନ୍ତି ନ୍ଆ ଶିକ୍ଷା ନୀତି ଅନୁଯାୟୀ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ମାତ୍ରଭାଷା ପଢିବା ବାଧତାମ୍ଳକ

ସେ କହିଛନ୍ତି ଶବ ସକାରପାଇଁ ଆସୁଥିବା ଲୋକମାନେ ଯେପରି ଭଲ ଅନୁଭ୍ରୁତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ ସେଥିଲାଗି ସେମାନଙ୍କୁ ଉଉମ ଆତିଥେୟତା ଯୋଗାଇ ଦିଆଯିବ